ମୂତକ ଦୁଇଜଣ ଗଞାମ କିଲ୍ବାର ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି

ବିଭିନ୍ ସେବା ପାଇଁ ଆବେଦନ ଯାଞ୍ଚ ଏବଂ ସମାଧାନ ଆଦି କାର୍ଯ୍ୟ ଅନଲାଇନରେ କରାଯିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି

ସାମାନ୍ୟ ବଚସାରୁ ଏହି ହତ୍ୟାକାଶ୍ଡ ହୋଇଥିବା କିଲ୍ଲ ଏସପି ଅଜେୟ ପ୍ରତାପ ସ୍ୱାଇଁ ସୂଚନା ଦେଇଛନ୍ତି

ଘଟଣାସ୍ଥଳରେ ସମ୍ମକ୍ତ କର୍ମଚାରୀଙ୍କର ମୃତ୍ୟୁ ହୋଇଥିଲା

ସେହିପରି ସାଂସଦ ଜୁଏଲ ଓରାମ ଜଗଦେବ ରାଓଙ୍କ ବିୟୋଗରେ ଶୋକ ପ୍ରକାଶ କରି ଜନକାତିମାନଙ୍କ ବିକାଶ ଓ ସଶକ୍ତିକରଣ ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା ବୋଲି କହିଛନ୍ତି

ଏହାର ପରବର୍ତ୍ତୀ ଦୁଇଦିନ ରାଜ୍ୟରେ ବର୍ଷା କମ୍ ରହିବ